ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ଶକ୍ତିଶାଳୀ ଭାରତ ଅନିଶ୍ଚିତ ଓ ସମସ୍ୟାବହୁଳ ବିଶ୍ୱରେ ଶାନ୍ତି ଓ ସ୍ଥିରତାପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ସାବ୍ୟସ୍ତ ହେବ

ପିଏମ୍ ଆଇଏନ୍ଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏନ୍ଏସ୍ ଅରିହନ୍ତର ସମସ୍ତ କର୍ମଚାରୀ ଓ ଯେଉଁମାନେ ଏହା ସହ ଜଡ଼ିତ ସେମାନଙ୍କ ଅଭିନନ୍ଦନ ଜଣାଇଛନ୍ତି ଆଇଏନ୍ଏସ୍ ଅରିହନ୍ତ ଏହାର ପ୍ରଥମ ପ୍ରତିରୋଧ ପହରା ସଫଳତାର ସହ ସମ୍ପର୍ଣ୍ଣ କରିଛି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଦେଶର ଇତିହାସରେ ସର୍ବଦା ସ୍କରଣୀୟ ହୋଇ ରହିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ବିଶ୍ୱସନୀୟ ପରମାଣୁ ପ୍ରତିରୋଧ ବ୍ୟବସ୍ଥା ବର୍ତ୍ତମାନ ସମୟ ପାଇଁ ସବୁଠୁ ବେଶି ଆବଶ୍ୟକ ଓ ଆଇଏନ୍ଏସ୍ ଅରିହନ୍ତର ସଫଳତା ଯେଉଁମାନେ ପରମାଣୁ ଧମକ ଚମକ ଦେଇଆସୁଛନ୍ତି ସେମାନଙ୍କ ପାଇଁ ଏକ ଉଚିତ ଜବାବ୍ ସେ କହିଛନ୍ତି ଆଜିର ଦିନଟି ଏକ ଐତିହାସିକ ଦିବସ କାରଣ ତ୍ରିମୁଖୀ ପରମାଣୁ ବ୍ୟବସ୍ଥା ସ୍ଥାପନ ସଫଳତାର ସହ ସମ୍ପର୍ଶ୍ଣ ହୋଇଛି

ଏସ୍ଏସ୍ବିଏନ୍ ଆଇଏନ୍ଏସ୍ ଅରିହନ୍ତର କର୍ମଚାରୀମାନଙ୍କୁ ତାଙ୍କ ବାସଭବନରେ ସ୍ୱାଗତ ଜଣାଇ ଶ୍ରୀ ମୋଦି କହିଛନ୍ତି ଦେଶର ଜନସାଧାରଣ ଏକ ଶକ୍ତିଶାଳୀ ତଥା ନବଭାରତ ଗଠନପାଇଁ ଆଶା ରଖିଛନ୍ତି ଯାହା ଶହ ଶହ କୋଟି ଭାରତୀୟ ଆଶା ଓ ଆକାଂକ୍ଷା ପ୍ରରଣ କରିପାରିବ ସେ କହିଛନ୍ତି ଭାରତର ପରମାଣୁ କାର୍ଯ୍ୟକ୍ରମକୁ ବିଶ୍ୱ ଶାନ୍ତି ଓ ସ୍ଥିରତା ଦିଗରେ ଏହାର ଉଦ୍ୟମର ଦୃଷ୍ଟିକୋଶରୁ ଦେଖାଯିବା ଆବଶ୍ୟକ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ହେଉଛି ଶାନ୍ତି ଓ ସହାବସ୍ଥାନ ମୂଲ୍ୟବୋଧର ଭୂମି ଯାହା ଏହାରେ ସଂସ୍କୃତିରେ ବିଦ୍ୟମାନ ସେ ପୁଣି କହିଛନ୍ତି ଶାନ୍ତି ହେଉଛି ଭାରତର ଶକ୍ତି ଏହାର ଦୂର୍ବଳତା ନୁହେଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଆଇଏନ୍ଏସ୍ ଅରିହନ୍ତଦ୍ୱାରା ପ୍ରଥମ ସଫଳ ପ୍ରତିରୋଧ ପହରା ସହିତ ଭାରତ ଏହାର ତ୍ରିମୁଖୀ ପରମାଣୁ ବ୍ୟବସ୍ଥା ସମ୍ପର୍ଷ କରିଛି ଟ୍ୱିଟ୍ କରି ସେ କହିଛନ୍ତି ଏହା ଭାରତକୁ ଏହିଭଳି ସଫଳତା ହାସଲ କରିଥିବା କିଛି ଦେଶ ଶ୍ରେଣୀରେ ସାମିଲ୍ କରିଛି

ପ୍ରତିରକ୍ଷା ମନ୍ତ୍ରୀ ଏହି ସଫଳତା ପାଇଁ ଭାରତୀୟ ସଶସ୍ତ ବାହିନୀ ଓ ସମଗ୍ର ବୈଜ୍ଞାନିକ ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଇଛନ୍ତି ଅର୍ଥମନ୍ତୀ ଅରୁଣ ଜେଟ୍ଲୀ କହିଛନ୍ତି ଆଇଏନ୍ଏସ୍ ଅରିହନ୍ତର ପ୍ରଥମ ପ୍ରତିରୋଧ ପହରା ସହ ଭାରତ ଏହି ତ୍ରିମୁଖୀ ପରମାଣୁ ବ୍ୟବସ୍ଥା ହାସଲ କରିଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ କର୍ଷେଲ୍ ରାଜ୍ୟବର୍ଦ୍ଧନ ସିଂ ରାଠୋଡ୍ କହିଛନ୍ତି ଆଇଏନ୍ଏସ୍ ଅରିହନ୍ତ ଏହାର ପ୍ରଥମ ପ୍ରତିରୋଧ ପହରା ସଫଳତାର ସହ ସମ୍ପର୍ଶ୍ଣ କରିଥିବାର୍ ଭାରତ ପାଇଁ ଆଜି ଦିନଟି ଏକ ସ୍ୱତନ୍ତ୍ର ଦିବସ ହୋଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ଅବସରରେ ଭାରତୀୟ ନୌବାହିନୀକୁ ଅଭିନନ୍ଦନ କଣାଇଛନ୍ତି ପ୍ରେକ୍ ଅରିହନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଇଏନ୍ଏସ୍ ଅରିହନ୍ତ ଏହାର ପ୍ରଥମ ପ୍ରତିରୋଧ ପହରା ସମ୍ପର୍ଷ୍ଣ କରିଥିବାରୁ ଭାରତୀୟ ନୌବାହିନୀ ଓ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ୍ କହିଛନ୍ତି ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ବୁଡ଼ାକାହାକ ସଫଳତାର ସହ ତାହାର ଅଭିଯାନ ସମ୍ପର୍ଶ୍ଣ କରିଥିବାରୁ ଦେଶର ନିରାପତ୍ତା ପ୍ରସ୍ତୁତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ସ୍ତମ୍ଭ ସାବରିମାଳା କେରଳର ସାବରିମାଳାସ୍ଥିତ ପ୍ରସିଦ୍ଧ ଆୟାପ୍ସା ମନ୍ଦିରକୁ ସ୍ୱତନ୍ତ୍ର ପୂଜାପାଇଁ ଆକି ଖୋଲାଯାଇଥିବାରୁ ସହରରେ ଅଭ୍ତପୂର୍ବ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ନିଷେଧାଦେଶ ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ସବୁ ବୟସର ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେବାପରଠାରୁ ଦ୍ୱିତୀୟ ଥରଲାଗି ମନ୍ଦିରକୁ ଦର୍ଶନ ପାଇଁ ଖୋଲାଯାଉଛି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ଗତମାସରେ ହିଂସାତ୍ଲକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ଆୟର୍ବେଦ ଡେ କେନ୍ଦ୍ର ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଭାରତରେ ଉପଲହ୍ଧ ଆୟୁର୍ବେଦ ଔଷଧ ସମଗ୍ର ବିଶ୍ୱରେ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଣିପାରିବ ସେ ଆଜି ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ତୂତୀୟ ଆୟୁର୍ବେଦ ଦିବସ ସମାରୋହରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟ ଏ ଦିଗରେ ମିଳିତ ଭାବରେ ଗବେଷଣା ଓ ପଦକ୍ଷେପ ନେଉଛନ୍ତି

ଜେକେ ଅପରେସନ୍ ଜନ୍ମୁ କାଶ୍ମୀରର ଗନ୍ଦର୍ବଲ୍ ଜିଲ୍ଲାରେ ସନ୍ତାସବାଦୀ ଓ ନିରାପତ୍ତା ବାହିନୀ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି ଆଜି ଅପରାହ୍ୱରେ ମିଳିତ ବାହିନୀ ଦ୍ୱାରା ଖୋଜାଖୋଜି ସମୟରେ ଏହି ସଂଘର୍ଷ ଆରମ୍ଭ ହୋଇଛି ନିରାପତ୍ତା ବାହିନୀ ସୂତ୍ରରୁ କୁହାଯାଇଛି ସନ୍ତାସବାଦୀମାନେ ଲୁଚି ରହିଥିବା ସ୍ଥାନର ଯବାନମାନେ ନିକଟବର୍ତ୍ତୀ ହେବାବେଳକୁ ସେମାନେ ଆଖିବୁଜା ଗୁଳି ଚଳାଇଥିଲେ

ଘଟଣାସ୍ଥଳୀକୁ ଅତିରିକ୍ତ ଯବାନ ପଠାଯାଇଛି କୌଣସି ପକ୍ଷରୁ କୌଣସି ପ୍ରକାର କ୍ଷୟକ୍ଷତି ବିଷୟରେ ଖବର ମିଳି ନାହିଁ

ପୂର୍ବତନ ମନ୍ତ୍ରୀ ତଥା ଉପସ୍ଥିତ ବିଧାୟକ ନିର୍ମଳା ଭୂରିଆ ପେଟ୍ଲାୱାଡ଼୍ ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ମୋରିନା ଲୋକସଭା ସାଂସଦ ଅନୃପ ମିଶ୍ର ଭିତରୱାର୍ ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କୀୟ

ପାର୍ଟି ଜାତୀୟ ସାଧାରଣ ସମ୍ପାଦକ କେିଳାସ ବିଜୟ ବର୍ଗିଆ ମୋହ'ର ଡକ୍ଟର ଆମ୍ବେଦକର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ରବିଶଙ୍କର କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁଜୁରାତ୍ରେ ପ୍ରତିଷ୍ଠିତ ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଉପରେ କଂଗ୍ରେସର ମନ୍ତବ୍ୟକୁ ଆଜି ସମାଲୋଚନା କରିଛନ୍ତି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ଜବାହରଲାଲ୍ ନେହେରୁ ଏବଂ ଇନ୍ଦିରା ଗାନ୍ଧିଙ୍କ ଭଳି କଂଗ୍ରେସ ନେତାମାନଙ୍କ ନାମରେ ଅଗଣିତ ପୁରସ୍କାର ଓ ସମ୍ମାନ ରହିଛି ସେ କହିଛନ୍ତି ଯଦି ସର୍ଦ୍ଦାର ପଟେଲ୍ଙ୍କ ପାଇଁ ଏଭଳି ପ୍ରତିମୂର୍ତ୍ତି ନିର୍ମିତ ହୋଇଛି ତେବେ ଏହା କଂଗ୍ରେସ ପାଇଁ ଚିନ୍ତାର ବିଷୟ ହେବା ଉଚିତ ନୁହେଁ ଶ୍ରୀ ପ୍ରସାଦ ବରିଷ୍ଣ କଂଗ୍ରେସ ନେତା ପି ଚିଦାୟରମ୍ଙ୍କ ରାମମନ୍ଦିର ଏବଂ ସର୍ଦ୍ଦାର ପଟେଲ୍ଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗରେ ଉତ୍ତେଜନାମଳକ ଟ୍ୱିଟର୍କୁ ସମାଲୋଚନା କରିଛନ୍ତି ଗଭ୍ଟ୍ ଟପ୍ସ୍ ଟମାଟୋ ପିଆଜ ଏବଂ ଆଳୁର ଉତ୍ପାଦନ ବଡ଼ାଇବାପାଇଁ ସରକାର ଆକି ଅପରେସନ୍ ଗ୍ରୀନ୍ ଯୋଜନାକୁ ଅନୁମୋଦନ କରିଛନ୍ତି ଏହାଦ୍ୱାରା ଦେଶରେ ଏହି ସାମଗ୍ରୀଗୁଡ଼ିକ ସବୁବେଳେ ଉପଲହ୍ଧ ହେବା ସହିତ ଦର ବୃଦ୍ଧି ମଧ୍ୟ ନିୟନ୍ତ୍ରଣ ହେବ

ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍ସିମ୍ରତ୍ କୌର ବାଦଲ୍ କହିଛନ୍ତି ଏହି ଶସ୍ୟଗ୍ରଡ଼ିକର ଅହେତୁକ ଦର ବୃଦ୍ଧି ହେତୁ ସାଧାରଣ ଲୋକେ ଅର୍ଥନୈତିକ ସଙ୍କଟରେ ପଡ୍ରଚ୍ଛନ୍ତି ସେ କହିଛନ୍ତି ଏହା ଏକ ବୈପୁବିକ ଯୋଜନା ଯାହା ହିତାଧିକାରୀମାନଙ୍କ ସହ ଆଲୋଚନା କରି କାର୍ଯ୍ୟକାରୀ କରାଯାଇଛି ଫାଇନାନ୍ସ୍ କମିଶନ୍ ସ୍ରଷମା ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟ ସହ ବିଚାର ବିମର୍ଷ ପ୍ରକ୍ରିୟାର ଅଂଶସ୍ୱର୍ପ ଅର୍ଥ କମିଶନ୍ ବୈଦେଶିକ ମନ୍ତ୍ରୀ ସ୍ରଷମା ସ୍ୱରାଜ ଓ ଅନ୍ୟ ଅଫିସରମାନଙ୍କ ସହ ଆକି ନୁଆଦିଲ୍ଲୀରେ ସଫଳ ଆଲୋଚନା କରିଛନ୍ତି ଏକ ସରକାରୀ ଇସ୍ତାହାର ଅନୁସାରେ ଅର୍ଥ କମିଶନ୍କୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟଶୈଳୀ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି ଭାରତ ଭଳି ଏକ ସ୍ୱାଧୀନ ଗଣତାନ୍ତିକ ରାଷ୍ଟର ବୈଦେଶିକ ନୀତିପାଇଁ ଅନେକ ଚ୍ୟାଲେଞ୍ଜ ଓ ସ୍ରଯୋଗ ଥିବା ବିଷୟରେ ଅର୍ଥ କମିଶନ୍ ଅବଗତ ଅଛି

ଏହି କଟକଣା ଯୋଗୁଁ ଇରାନ୍ ସହ ବ୍ୟବସାୟ କରୁଥିବା ବିକାଶମୁଖୀ ଦେଶଗୁଡ଼ିକର କମ୍ପାନୀମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହେବେ

ଭାରତ ଓ ଚୀନ୍ ଇରାନ୍ରୁ ତୈଳ ଆମଦାନୀ କରିବା ସତ୍ତ୍ୱେ ଇରାନ୍ର ତୈଳ ରପ୍ତାନୀ ବହୁମାତ୍ରାରେ ହ୍ରାସ ପାଇଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଏହି କଟକଶାକୁ ଇରାନ୍ ଉପରେ ସବୁଠାରୁ କଠୋର କଟକଶା ଭାବେ ଅଭିହିତ କରିଛନ୍ତି